ପ୍ରଧାନମନ୍ତ୍ରୀ କହିଛନ୍ତି ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ଉତ୍ଥାପନପାଇଁ ନାହିଁ ଶ୍ରୀ ମୋଦି କହିଚନ୍ତି ମଧ୍ୟପ୍ରଦେଶ କଂଗ୍ରେସ ଶାସନ ସମୟରେ ରୋଗାକ୍ରାନ୍ତ ରାଜ୍ୟ ଭାବେ ଜଣାଶୁଣା ଥିଲା କିନ୍ତୁ ଏବେ ଶିବରାଜ ସିଂ ଚୌହାନ୍ ସରକାରଙ୍କ ଉତ୍ତମ କାର୍ଯ୍ୟଶୈଳୀ ଯୋଗୁଁ ଏହା ଏକ ଆଦର୍ଶ ରାଜ୍ୟର ପରିଚୟ ପାଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସବ୍କା ସାଥ୍ ସବ୍କା ବିକାଶ ମନ୍ତରେ ବିଶ୍ୱାସ କରୁଛନ୍ତି

ଏକତାର ମୂର୍ତ୍ତି ସମ୍ପର୍କରେ ସେ କହିଛନ୍ତି ସର୍ଦ୍ଦାର ପଟେଲ୍ଙ୍କ ଉଚ୍ଚ ଚିନ୍ତନ ତାଙ୍କର ଦୃଷ୍ଟିଭଙ୍ଗୀ ଏବଂ ସଂଘର୍ଷ ସର୍ବଦା ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିବ କେକେ ଟେରରିଷ୍ଟ କିଲ୍ଡ୍ ଜନ୍ମୁ କାଶ୍ମୀରରେ ସନ୍ତାସବାଦୀ ଓ ନିରାପତ୍ତା ବାହିନୀ ମଧ୍ୟରେ ସଂଘର୍ଷରେ ଜଣେ ଲସ୍କର କମାଣ୍ଡର ସମେତ ତା'ର ଦୁଇ ସହଯୋଗୀ ନିହତ ହୋଇଛନ୍ତି ଏଥିରେ ଜଣେ ଯବାନ୍ ଶହୀଦ୍ ହୋଇଛନ୍ତି ଶ୍ରୀ ନଗରର ଆଭ୍ୟନ୍ତରୀଣ ଅଞ୍ଚଳ ଫତେ କଦଲ୍ଠାରେ ସିଆର୍ପିଏଫ୍ ଓ ପୁଲିସ୍ ବାହିନୀର ମିଳିତ ଅଭିଯାନବେଳେ ଏହି ସଂଘର୍ଷ ଘଟିଥିଲା ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଥିବା କୌଣସି ସୂତ୍ରରୁ ସୂଚନା ପାଇ ସିଆର୍ପିଏଫ୍ ଏବଂ ପୁଲିସ୍ ପକ୍ଷରୁ ସମ୍ପୁକ୍ତ ଅଞ୍ଚଳକୁ ଘେରାଉ କରାଯିବା ସହିତ ଖାନ୍ତଲାସୀ କରାଯାଇଥିଲା ସନ୍ତାସବାଦୀମାନେ ଘରଭିତରୁ ଗୁଳିଚାଳନା କରିବାପରେ ସୁରକ୍ଷା ବାହିନୀ ତା'ର ଜବାବ ଦେଇଥିଲା ଆଜି ଶହିଦ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂ ଶ୍ରୀନଗରଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ମୃତ ଲସ୍କର୍ ସନ୍ତାସବାଦୀମାନେ ବିଭିନ୍ନ ସମୟରେ ସୁରକ୍ଷା ବଳ ଉପରେ ଆକ୍ରମଣ କରିବା ସହ ଅସ୍ତ୍ରଶସ୍ତ ଅପହରଣରେ ସମ୍ପୃକ୍ତ ଥିଲେ

ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାଓ୍ୱତ୍ ଆଜି ଆଇଜଲ୍ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କଦ୍ୱାରା ହେଉଥିବା ପ୍ରସ୍ତୁତି କାର୍ଯ୍ୟ ଅତ୍ୟନ୍ତ ସନ୍ତୋଷଜନକ ଶ୍ରୀ ରାଓ୍ୱତ୍ କହିଛନ୍ତି ପୂର୍ବ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ମିଜୋରାମ୍ରେ ଅବାଧ ଓ ମୁକ୍ତ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ତାହା ସାରା ଦେଶପାଇଁ ଉଦାହରଣ ସୃଷ୍ଟି କରିବ ନିର୍ବାଚନ ଆଉ ଖୁବ୍ କମ୍ ଦିନ ବାକି ଥିବାବେଳେ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳଦ୍ୱାରା ପ୍ରଚାର କାର୍ଯ୍ୟ କୋର୍ ଧରିଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ୍ ଶାହା ଆଜି ଆଇଜଲ୍ରେ ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି ଆଗାମୀ ବିଧାନସଭା ନିର୍ବାଚନରେ ବୁଥ୍ୟରୀୟ କାର୍ଯ୍ୟକର୍ତ୍ତାମାନେ ଦୃଢ଼ତାର ସହ କାର୍ଯ୍ୟ କରିବାପାଇଁ ସେ ପରାମର୍ଶ ଦେଇଛନ୍ତି

ମାନବେନ୍ଦ୍ର କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିଂଙ୍କ ପୁତ୍ର ତଥା ରାଜସ୍ଥାନର ବିଜେପି ବିଧାୟକ ମାନବେନ୍ଦ୍ର ସିଂ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଶ୍ରୀ ସିଂ ଆଜି କଂଗ୍ରେସ ଅଧ୍ୟକ୍ଷ ରାହ୍ରଲ ଗାନ୍ଧି ଏବଂ ଦଳର ବରିଷ୍ଠ ନେତା ଅଶୋକ ଗେହଲଟ୍ ସଚିନ୍ ପାଇଲଟ୍ ଏବଂ ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ୍ ହୋଇଛନ୍ତି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର୍ କହିଛନ୍ତି ମାନବେନ୍ଦ୍ର ସିଂଙ୍କ କଂଗ୍ରେସରେ ଯୋଗଦାନ ବିକେପିରେ କୌଣସି ପ୍ରଭାବ ପକାଇବ ନାହିଁ

ପ୍ରଧାନ ଅଏଲ୍ ପେଟ୍ରୋଲିୟମ୍ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଅତ୍ୟଧିକ ଶକ୍ତି ସଞ୍ଚୟ ଉପରେ ଗୁରୁତ୍ୱ ଦେଇଛନ୍ତି ସେ କହିଛନ୍ତି ଭାରତ ପୂଥିବୀର ତୃତୀୟ ବୃହତ୍ ଦେଶ ଭାବେ ତେିଳ ଆମଦାନୀ କରୁଥିବାବେଳେ ଭବିଷ୍ୟତ୍ରେ ଏହା ଅତ୍ୟଧିକ ବୂଦ୍ଧି ପାଇବ

ହଜ୍ ନକ୍ଭୀ ଆସନ୍ତା ବର୍ଷ ହେବାକୁ ଥିବା ହଜ୍ ଯାତ୍ରାପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହେବ

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ଭି ଆଜି ମୁମ୍ଭାଇଠାରେ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଆସନ୍ତା ହଜ୍ ଯାତ୍ରାକୁ ସ୍ୱରକ୍ଷିତ କରିବାପାଇଁ ଭାରତ ଏବଂ ସାଉଦୀ ଆରବ ଯଥେଷ୍ଟ ସମୟ ପୂର୍ବରୁ ପଦକ୍ଷେପ ନେଉଛନ୍ତି

ସିବିଆଇଦ୍ୱାରା ଆଗତ ଏତଲା ଆଧାରରେ ଇଡି ଏହି ମାମଲା ରୁଜୁ କରିଛି କନ୍ୟାଶ୍ରମର ମାଲିକ ବ୍ରଜେଶ ଠାକୁରଙ୍କ ସମେତ କଳାଧନ ବୈଧ ମାମଲାରେ ଅଭିଯୁକ୍ତଙ୍କୁ ଇଡି ଖୁବ୍ ଶୀଘ୍ର ସମନ୍ ଜାରି କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଳାଧନ ବ୍ୟବହାର ହୋଇଛି କି ନାହିଁ ସେ ବିଷୟ ସୁନିଶିଚ କରିବା ସହିତ ଅପରାଧିକ କାର୍ଯ୍ୟକଳାପର ତଦନ୍ତ କରିବ

ମହାଷ୍ଟମୀ ଶାରଦୀୟ ଦୁର୍ଗାପୁଜା ଅବସରରେ ପୂଜାମଣ୍ଡପ ଗୁଡ଼ିକରେ ଆଜି ମହାଷ୍ଟମୀ ପ୍ରଜା ଅନୁଷ୍ଠିତ ହେଉଥିବାବେଳେ ଶକ୍ତିପୀଠଗୁଡ଼ିକରେ ମହାନବମୀ ପୂଜା ଅନୁଷ୍ଠିତ ହେଉଛି ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପୂଜା ମଣ୍ଡପଗୁଡ଼ିକରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

ଡାକବାଜି ଯନ୍ତ୍ର ଏବଂ ବାଜା ବାଣ ଉପରେ ମଧ୍ୟ ପୁଲିସ କଟକଣା କାରି କରିଛି

ଭିପି ଆସେମ୍ ସମିଟ୍ ଦ୍ୱାଦଶ ଏସିଆ ୟୁରୋପ୍ ଶୀର୍ଷ ସମ୍ମିଳନୀରେ ଯୋଗ ଦେବାପାଇଁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆଜି ବେଲ୍ଜିୟମ୍ର ବ୍ରସେଲ୍ସ ଅଭିମୁଖେ ଯାତ୍ରା କରିଛନ୍ତି ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଶ୍ରୀ ନାଇଡୁ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି

ଏସିଆ ଓ ୟୁରୋପ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ନିରାପତ୍ତା ଓ ସନ୍ତାସବାଦ କ୍ଷେତ୍ରରେ ସହଯୋଗ ସମେତ ଭାବ ଆଦାନ ପ୍ରଦାନ ପାଇଁ ଏହି ସମ୍ମିଳନୀ ହେଉଛି ସର୍ବୋଚ୍ଚ ମଞ୍ଚ

ନୀତି ଆୟୋଗ ଏନ୍ସିଡି ଆଜି ନୀତି ଆୟୋଗ ଅଶସଂକ୍ରମିତ ରୋଗ ନିରାକରଣ ଓ ପରିଚାଳନା କ୍ଷେତ୍ରରେ ସରକାରୀ ଘରୋଇ ଭାଗିଦାରିତା ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଘରୋଇ ସହଭାଗୀମାନେ ମାନବ ସମ୍ଭଳର ବିକାଶ ଏବଂ ସମପରିଚାଳନା ପ୍ରତି ଦୂଷ୍ଟି ଦେବେ ପରିଚାଳନା କ୍ଷେତ୍ର ତଥା ସେବା ଯୋଗାଣ କ୍ଷେତ୍ରରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ ବୋଲି ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ରାଜ୍ୟ ସରକାରଗୁଡ଼ିକ ଏଥିପାଇଁ ଆବଶ୍ୟକ ସ୍ଥାନ ଯୋଗାଇ ଦେବ

ନୀତି ଆୟୋଗ ସିଇଓ ଅମିତାଭ୍ କାନ୍ତ୍ କହିଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୋଗୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା କ୍ଷେତ୍ରରେ ଏହି ନିର୍ଦ୍ଦେଶାବଳୀ ଘରୋଇ ଉଦ୍ୟମକୁ ପ୍ରୋସାହିତ କରିବ

ମେଘାଳୟ ହେଲ୍ଥ୍ ଟୁରିଜମ୍ ମେଘାଳୟ ରାଜ୍ୟ ସରକାର ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ପ୍ରୋହାହନ ଦେବା ସହ ସମସ୍ତ କବିରାଜମାନଙ୍କୁ ଗୋଟିଏ ପ୍ଲାଟ୍ଫର୍ମରେ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ମେଘାଳୟ ସ୍ୱାସ୍ଥ୍ୟମନ୍ତ୍ରୀ ଏ ଆଇ ହକ୍ କହିଛନ୍ତି ସରକାର ପାରମ୍ପରିକ କବିରାଜମାନଙ୍କୁ ପେସାଦାରଙ୍କ ଭଳି କାର୍ଯ୍ୟ କରିବାକୁ ସ୍ରଯୋଗ ଦେବେ ଶିଲଂରେ ଆୟୁଷ ଡାକ୍ତର ଓ କବିରାଜମାନଙ୍କ ଏକ ସମ୍ମିଳନୀରେ ଯୋଗଦେବା ପରେ ସେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି ମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ସ୍ୱାସ୍ଥ୍ୟ ପର୍ଯ୍ୟଟନର ଅଭିବୃଦ୍ଧି ହେବ

ଏହି ପ୍ରତିଯୋଗିତାରେ କ୍ୟବା ସ୍ୱର୍ଷପଦକ କିତିଥିଲାବେଳେ ନାଇଜେରିଆ ରେରିପ୍ୟ ପଦକ ଜିତିଛି ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ଏହା ଦ୍ୱିତୀୟ ପଦକ